ଏଥିରେ ଭିଭିଭୂମି ବିକାଶ ପର୍ଯ୍ୟଟନ ଗଙ୍ଗା ସଫା କରିବା ଏବଂ କୃଷକଙ୍କ ପାଇଁ କଲ୍ୟାଣମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଏହି ଅବସରରେ ପ୍ରଧାନମନ୍ତ୍ରୀ ବନାରସୀ ଉପଭାଷାରେ ତାଙ୍କ ଅଭିଭାଷଣ ଆରମ୍ଭ କରି ପୂର୍ବାଂଚଳର କୃଷକମାନଙ୍କୁ ଧନ୍ୟବାଦ କଶାଇବା ସହ କହିଛନ୍ତି ଯେ କରୋନା ମହାମାରୀ ସତ୍ୱେ ସେମାନେ ନିଜ କ୍ଷେତରେ ଅଧିକ ଫସଲ ଉତ୍ପାଦନ କରିଛନ୍ତି ସେ କହିଛନ୍ତି ଯେ ବାରାଣାସୀରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପ କାଶୀ ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ସ୍ୱର୍ଶ କରୁଛି

ଜଣାଶୁଣା ବାସ୍କେଟ୍ ବଲ୍ ଖେଳାଳି ପ୍ରଶାନ୍ତି ସିଂହ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କହିଛନ୍ତି କାଶୀର ଜନସାଧାରଣ ଆହ୍ନାନଗ୍ରଡ଼ିକର ସଫଳ ଭାବେ ମୁକାବିଲା କରି ତାହାକୁ ସୁଯୋଗରେ ପରିଣତ କରିଛନ୍ତି ସେ କହିଛନ୍ତି ସମ୍ପର୍ଣ୍ଣାନନ୍ଦ ଷ୍ଟାଡିୟମରେ ଖେଳାଳିମାନଙ୍କ ପାଇଁ ହେଉଥିବା ବାସଗୃହ ପ୍ରକଳ୍ପ ଉଭୟ କାଶୀର ଜନସାଧାରଣ ଏବଂ ଖେଳାଳିମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ଏହି ଅବସରରେ ବାରାଣାସୀର ଜଣେ ବ୍ୟବସାୟୀ ବିପିନ କୁମାର ଅଗ୍ରୱାଲ୍ ସେଠାକାର ଶିଳ୍ପାଞ୍ଚଳରେ ମୌଳିକ ଢାଞ୍ଚାଗତ କାର୍ଯ୍ୟପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ନିମନ୍ତେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଶିଳ୍ପାଞ୍ଚଳରେ ସ୍ପଚ୍ଛତା ରକ୍ଷା ସହ ଶ୍ରମିକମାନଙ୍କୁ ଉତ୍ତମ ସୁବିଧା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶୀ'ର ଜନସାଧାରଣଙ୍କୁ କହିଛନ୍ତି ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଉପହାର

ଗତ ଦୁଇ ସପ୍ତାହ ଧରି କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଏହି ଆଲୋଚନା କରାଯାଇଛି

ଯଦିଓ ଦେଶରେ ମୋଟ୍ ସଂକ୍ରମଣରେ ହ୍ରାସ ପାଉଛି କିନ୍ତୁ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି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

ଭୋଟ ଗଣତି ସମୟରେ ସମସ୍ତଙ୍କୁ ମାସ୍କ୍ ପିନ୍ଧିବା ବାଧ୍ୟତାମୃଳକ କରାଯାଇଥିବା ବେଳେ କୋଭିଡ୍ ନିୟମାବଳୀର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି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

ପ୍ରଥମେ ପୋଷ୍ଟାଲ୍ ବାଲାଟର ଗଣନା କରାଯିବ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

ଆୟୋଗର ଅଧ୍ୟକ୍ଷ ଏନ କେ ସିଂ ରାଷ୍ଟ୍ରପତି ଭବନରେ ଏହି ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଓ ସଦସ୍ୟ ଆୟୋଗର ପରାମର୍ଶଦାତା ଅନ୍ୟାନ୍ୟ ବିଶେଷଜ୍ଞ ଏବଂ ଶୈଖିକ ପ୍ରତିଷ୍ଠାନ ସହ ବ୍ୟାପକ ପରାମର୍ଶ ପରେ ଏହି ରିପୋର୍ଟ ଚୂଡାନ୍ତ ହୋଇଛି ଅର୍ଥ କମିଶନ ମଧ୍ୟ ରିପୋର୍ଟର ଏକ ନକଲ ପ୍ରଧାନମନ୍ତ୍ରୀଙ୍କୁ ଉପସ୍ଥାପନ କରିବେ ସଂସଦରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଏହି ରିପୋର୍ଟ ସହ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ଭଳିତ ରିପୋର୍ଟ ଉପସ୍ଥାପନ କରାଯିବ ଏନ କେ ସିଂ ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଥିବା ବେଳେ ଅଜୟ ନାରାୟଣ ଝା ପ୍ରଫେସର ଅନୁପ ସିଂ ଡକ୍ଟର ଅଶୋକ ଲାହିରି ଏବଂ ଡକ୍ଟର ରମେଶ ଚାନ୍ଦ ସଦସ୍ୟ ଅଛନ୍ତି ଏହି ରିପୋର୍ଟ ଚାରି ଖଣ୍ଡରେ ସଂଗଠିତ ହୋଇଛି ପ୍ରଥମ ଏବଂ ଦ୍ୱିତୀୟ ଖଣ୍ଡରେ ମୁଖ୍ୟ ରିପୋର୍ଟ ସ୍ଥାନିତ ହୋଇଥିବା ବେଳେ ତୂତୀୟ ଖଣ୍ଡରେ କେନ୍ଦ୍ର ସରକାରଙ୍କ ଆହ୍ୱାନ ଓ ପରିକଳ୍ପନା ଏବଂ ଚତୁର୍ଥ ଖଣ୍ଡରେ ରାଜ୍ୟ ପ୍ରସଙ୍ଗ ରହିଛି ଏହି ରିପୋର୍ଟରେ ଆୟୋଗ ପ୍ରତ୍ୟେକ ରାଜ୍ୟର ଆର୍ଥ୍ୟକ ସ୍ଥିତିକୁ ଗଭୀର ଭାବରେ ବିଶ୍ଳେଷଣ କରିଛନ୍ତି ଏବଂ ବିଭିନ୍ନ ରାଜ୍ୟ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି

ବମ୍ଘେ ଏଚ୍ସି ଅର୍ଣ୍ଣବ ବମ୍ଘେ ହାଇକୋର୍ଟ ଆଜି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି ଅଲିବାଗସ୍ଥିତ ସେସନ୍ କୋର୍ଟରେ କ୍ତାମିନ ପାଇଁ ଆବେଦନକାରୀଙ୍କୁ ଜଷ୍ଟିସ୍ ଏସ୍ଏସ୍ ସିନ୍ଦେ ଏବଂ ଏମ୍ ଏସ୍ କର୍ନିକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ନିମ୍ନ ଅଦାଲତ ଚାରି ଦିନ ମଧ୍ୟରେ ଆବେଦନ ଉପରେ ନିଷ୍ପଭି ନେବେ ବୋଲି କହିଛନ୍ତି ଏହା ପୂର୍ବରୁ ଆଜି ଗୋସ୍ୱାମୀ ଅଲିବାଗ କୋର୍ଟରେ ଜାମିନ ଆବେଦନ କରିଥିଲେ